ସନ୍ଧ୍ୟା ପ୍ରାୟ ସାଢ଼େ ସାତଟା ସମୟରେ ଏହି ଦୁର୍ଘଟଣା ଘଟିଛି ଘଟଣା ସ୍ଥଳରେ ଏନ୍ଡିଆର୍ଏଫ୍ ର ଏକ ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ ଆହତମାନଙ୍କୁ ନିକଟସ୍ଥ ହସ୍କିଟାଲ୍ରେ ଭର୍ତ୍ତି କରାଯାଇଛି ଇତିମଧ୍ୟରେ ମହାରାଷ୍ଟ୍ର ସରକାର ଏହି ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ କହିଛନ୍ତି ଦୁର୍ଘଟଣାରେ ଆହତମାନଙ୍କର ଉନ୍ନତ ଚିକିତ୍ସା ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଛି

ସେ କହିଛନ୍ତି ଉଚ୍ଚସ୍ତରୀୟ ତଦନ୍ତରେ ଡାଞ୍ଚାଗତ ଅଡିଟ୍ ସମ୍ପର୍କରେ ମଧ୍ୟ ସବିଶେଷ ତଥ୍ୟ ଦେବାକୁ କୁହାଯାଇଛି ମୁଖ୍ୟମନ୍ତ୍ରୀ କହିଛନ୍ତି ଏହି ଘଟଣା ପାଇଁ ଦାୟି ସମସ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷାନ ଗ୍ରହଣ କରାଯିବ ଇତିମଧ୍ୟରେ ମୁମ୍ୟାଇ ପୁଲିସ୍ କେନ୍ଦ୍ରର ରେଳବାଇ ଏବଂ ବୃହନଂ ମୁମ୍ୟାଇ ପୌରପାଳିକା ବିରୁଦ୍ଧରେ ଏତଲା ରୁକୁ କରାଯାଇଛି ରାଜ୍ୟ ସରକାର ମୃତକଙ୍କ ପରିବାରକ୍ର ପାଞ୍ଚ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଗଭୀର ଦୂଃଖ ପ୍ରକାଶ କରିଛନ୍ତି ଇସି ବାୟ ପୋଲ୍ ଗୁଜରାଟର ଧ୍ରଙ୍ଗଧର ମନବଦର ଓ କାମନଗର ଗ୍ରାମିଣ ବିଧାନସଭା ନିର୍ବାଚନ ମଣ୍ଡଳୀଗୁଡ଼ିକରେ ଉପନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି

ଇସି ମିଟ୍ ଆଗାମୀ ଲୋକସଭା ଓ ଚାରୋଟି ରାଜ୍ୟରେ ବିଧାନସଭା ନର୍ବାଚନ ପାଇଁ ମୁତୟନ ହେବାକୁ ଥିବା କେନ୍ଦ୍ରୀୟ ପର୍ଯ୍ୟବେକ୍ଷକମାନଙ୍କର ଗତକାଲି ଅନୁଷ୍ଠିତ ପ୍ରଥମ ବୈଠକରେ ନିର୍ବାଚନ ଆୟୋଗ ପକ୍ଷରୁ ସବୁ ନିର୍ବାଚନ ବିଧି ଆଚାର ସଂହିତା ଓ ସେମାନଙ୍କର ଦାୟିତ୍ୱ ସଂକ୍ରାନ୍ତରେ ଅବଗତ କରାଇଛି

ଏହି ପର୍ଯ୍ୟବେକ୍ଷକମାନଙ୍କୁ ସାଧାରଣ ପୁଲିସ୍ ଓ ବ୍ୟୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ନିର୍ବାଚନ ପରିଚାଳନା ପାଇଁ ବିଭିନ୍ନ ଦିଗଗୁଡ଼ିକ ସଂକ୍ରାନ୍ତରେ ସେମାନଙ୍କୁ ସବିଶେଷ ସୂଚନା ଦିଆଯାଇଛି ସେମାନଙ୍କର ଗୁରୁତ୍ୱପୂର୍୍ଣ ଭୂମିକା ବିଷୟରେ ସତର୍କ କରାଇ ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁନୀଲ ଅରୋଡା କହିଛନ୍ତି ପର୍ଯ୍ୟବେକ୍ଷକମାନେ ଯେପରି କୌଣସି ତ୍ରୁଟି ନ କରନ୍ତି ସେଥିପ୍ରତି ଯଥେଷ୍ଟ ସଜାଗ ରହିବାର ଆବଶ୍ୟକତା ରହିଛି ଇସି ଜାମ୍ମୁ କାଶ୍ମୀରରେ କଂଗ୍ରେସ ପିଡିପି ଓ ବିଭିନ୍ନ ରାଜନୈତିକ ଦଳ ପ୍ରତିନିଧିମାନେ ନିର୍ବାଚନ କମିଶନଙ୍କ ଦ୍ୱାରା ନିଯୁକ୍ତ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକମାନଙ୍କୁ ଗତକାଲି ଶ୍ରୀ ନଗରରେ ସାକ୍ଷାତ କରିଛନ୍ତି ରାଜ୍ୟରେ ବିଧାନସଭା ନିର୍ବାଚନ କରାଇବା ଲାଗି କେତେ କ'ଣ ସମ୍ଭାବନା ରହିଛି ତାହା ଉପରେ ଆକଳନ କରିବା ଲାଗି ନିର୍ବାଚନ ଆୟୋଗ ପକ୍ଷର୍ତ ଚାଲିଥିବା ଉଦ୍ୟମର ଅଂଶବିଶେଷ ଭାବେ ଗତକାଲି ଏହି ବୈଠକ ଅନ୍ତ୍ରଷ୍ଠିତ ହୋଇଥିଲା ଏହି ପର୍ଯ୍ୟବେକ୍ଷକ ଦଳ ନିରାପତ୍ତା ଓ ପ୍ରଶାସନିକ ଅଧିକାରୀ ତଥା ଭାଗିଦାରୀମାନଙ୍କ ସହ କାଶ୍ମୀର ପରିସ୍ଥିତି ସଂକ୍ରାନ୍ତରେ ମୁହାଁମୁହିଁ ଆଲୋଚନା କରିଛନ୍ତି ବିନୋଦ ଯୋଶୀ ନୁର୍ ମହଞ୍ମଦ୍ ଓ ଏଏସ୍ ଗିଲ୍ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଭାବେ ଜାମ୍ମ କାଶ୍ରୁୀରକ୍ତ ଯାଇଛନ୍ତି

ଆଉ ଦିନେ ଦୁଇ ଦିନ ଭିତରେ ଦଳ ତାର ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିବ ବିଜେପି କଂଗ୍ରେସ ହରିଆଣାରେ ବିମାଦୀୟ କମି କିଣା ବିକାକୁ ନେଇ ବିଜେପି ଗତକାଲି ମଧ୍ୟ କଂଗ୍ରେସ ପାର୍ଟିକୁ ତୀବ୍ର ଆକ୍ରମଣ କରିଛି ନ୍ତଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ପାର୍ଟି ନେତା ତଥା ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧିଙ୍କ ନାଁରେ ସେହି ଜମି କିଶାଯାଇଛି

ରାହୁଲ କେରଳ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି କେରଳରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କାର୍ଯ୍ୟ ଆରମ୍ଭ କରିବେ ଗତ ସନ୍ଧ୍ୟାରେ କୋଜିକୋଡ଼ିଠାରେ ଦଳୀୟ କର୍ମୀଙ୍କୁ ଉଦ୍ବୋଧନ ଦେଲା ବେଳେ ବିଜେପି ବିରୁଦ୍ଧରେ ବିଷୋଦ୍ଗାର କରିଥିଲେ ସେ କହିଛନ୍ତି ତାଙ୍କ ଦଳ ଜନସାଧାରଙ୍କ ଇଚ୍ଛା ଅନୁଯାୟୀ କାର୍ଯ୍ୟ କରିବେ

ପ୍ରଧାନ ବିଚାରପତି କଷ୍ଟିସ୍ ରଞ୍ଜନ ଗୋଗୋଇ ଓକିଲ ଅଶ୍ୱିନୀ କୁମାର ଉପାଧ୍ୟାୟଙ୍କ ଦ୍ୱାରା ଆଗତ ପିଟିସନ୍ର ଶୁଣାଣି ପାଇଁ ଏହାକୁ ତାଲିକାଭୁକ୍ତ କରିଛନ୍ତି ଶ୍ରୀ ଉପାଧ୍ୟାୟଙ୍କ ଦ୍ୱାରା ଆଗତ ଅନ୍ୟ ଏକ ଆବେଦନର ଶୁଣାଣି ବେଳେ ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାର ଶ୍ରୁଣାଣି ପାଇଁ ଦିନ ଧାର୍ଯ୍ୟ କରିଚ୍ଚନ୍ତି

ସଶସ୍ତ ବାହିନୀର ଯବାନମାନେ ସାହସୀକତା ଓ ଅତ୍ୟନ୍ତ କର୍ତ୍ତବ୍ୟ ପରାୟଣରେ ପରାକାଷ୍ଟା ପ୍ରତିପାଦନ କ୍ଷେତ୍ରରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ

ସରକାରୀ ଓକିଲ ଡିପି ସିଂହ ଓ ନିତେଶ ରାଣା କୋର୍ଟରେ କହିଛନ୍ତି ସେହି ବିମାନକ୍ରୟ ମାମଲାରେ କଳାଧନ ବୈଧ ସମ୍ପର୍କୀତ ଅପରାଧ ଷଡ଼ଯନ୍ତ୍ରକୁ ପଦାକୁ ଆଶିବା ଲାଗି ଦୀପକ ତଲୱାରଙ୍କୁ ଗିରଫ୍ କରିବା ଆବଶ୍ୟକ ହୋଇଛି

ଆଉ ଏକ ମାମଲାରେ ତଲୱାର ବର୍ତ୍ତମାନ ବିଚାରବିଭାଗୀୟ ହାଜତରେ ଅଛନ୍ତି

ବର୍ଦ୍ଧିତ ସମୟ ମଧ୍ୟରେ ପ୍ରଶି ଥରେ ଭୋଟ୍ ଗ୍ହହଣ ଲାଗି ସଂଶୋଧନ ପ୍ରସ୍ତାବକୁ ସାଂସଦମାନେ ପ୍ରତ୍ୟାଖ୍ୟାନ କରିଛନ୍ତି ଜିନ୍ମାଷ୍ଟିକ୍ ଆଜରବେଇଜାନର ବାକୁଠାରେ ଚାଲିଥିବା ବିଶ୍ୱକପ୍ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ର ଭଲ୍ଚ ବିଭାଗରେ ତୂତୀୟ ଯୋଗ୍ୟତା ପର୍ଯ୍ୟାୟ ଉନ୍ନିତ ହୋଇ ଭାରତର ଦୀପା କର୍ମାକର ଫାଇନାଲ୍ରେ ପ୍ରବେଶ କରିଛନ୍ତି ଆସନ୍ତାକାଲି ଫାଇନାଲ୍ ଖେଳାଯିବ

ଗତବର୍ଷ ନଭେୟର ମାସରେ କର୍ମାନୀର କୋଟ୍ବୁଶ୍ଠାରେ ଅନୁଷ୍ଠିତ ବିଶ୍ୱକପ୍ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ରେ ସେ ଭୋଲ୍ ବିଭାଗରେ ବ୍ରୋଞ୍ଜ ପଦକ ପାଇଥିଲେ ବ୍ୟାଡ୍ମିଣ୍ଟ ଲିଙ୍ଗ୍ସୁଇଠାରେ ଚାଲିଥିବା ଚୀନ୍ ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ୍ ଟୁର୍ଷ୍ଣାମେଣ୍ଟରେ ଭାରତର ଲକ୍ଷ୍ୟ ସେନ୍ ପୁରୁଷ ବିଭାଗ ସିଙ୍ଗଲ୍ସ କ୍ୱାର୍ଟରଫାଇନାଲ୍କୁ ଉଠିଛନ୍ତି

ଏସ୍ସି ବିସିସିଆଇ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ ବିସିସିଆଇର ପ୍ରଶାସନିକ ବିବାଦଗୁଡ଼ିକର ସମାଧାନ ପାଇଁ ସୁପ୍ରିମ୍କୋର୍ଟ ବରିଷ୍ଠ ଓକିଲ ପିଏସ୍ ନରସିମ୍ହାକୁ ମଧ୍ୟସ୍କ ଭାବେ ନିଯୁକ୍ତ କରିଛନ୍ତି ବିସିଆଇର ପ୍ରସଙ୍ଗଗୁଡ଼ିକ ପାଇଁ ସେ ନ୍ୟାୟ ମିତ୍ର ଭାବେ ସୁପ୍ରିମ୍କୋର୍ଟଙ୍କୁ ସହାୟତା କରୁଛନ୍ତି

କ୍ରିକେଟ୍ ଖେଳ ଯେପରି ଚାଲୁରହିବ ସେଥିଳାଗି ମଧ୍ୟସ୍ଥତା ଭାବେ କାମ କରିବାକୁ ଶ୍ରୀ ନରସିମ୍ହାଙ୍କୁ କୋର୍ଟ କହିଛନ୍ତି ବିଭିନ୍ନ କ୍ରିକେଟ୍ ସଂଘକୁ ପାଣ୍ଠି ପ୍ରଦାନ ଲାଗି କୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସନିକ କମିଟି ସଂପର୍କିତ ବିବାଦର ସମାଧାନ କରିବାକୁ ମଧ୍ୟ ଶ୍ରୀ ନରସିମ୍ହାଙ୍କୁ କୁହାଯାଇଛି